ଅପରାହୁରେ ସେ କେରଳରେ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିବେ

ବରପାଲୀ ଡୁଙ୍ଗରପାଲି ଓ ବଲାଙ୍ଗୀର ଦେଓଗାଁ ରେଳଧାରଣା ଦୋହରୀକରଣ ପ୍ରକଳ୍ପକ୍ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି

ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ାଠାରେ ବହୁ ଡ଼ାଞ୍ଚା ସମ୍ଭଳିତ ଏକ ଲଜିଷ୍ଟିକ୍ ପାର୍କକୁ ମଧ୍ୟ ଲୋକାର୍ପିତ କରିଛନ୍ତି ଦେଶ ଓ ବିଦେଶରେ ବାଣିଜ୍ୟ ପାଇଁ ମାଲ ପରିବହନ କ୍ଷେତ୍ରରେ ଏହି ପାର୍କ ବିଶେଷ ସହାୟକ ହେବ ଏହି ଅବସରରେ ଥେରୁବାଲି ଓ ସିଙ୍ଗାପୁର ମଧ୍ୟରେ ଏକ ସେତୁକୁ ଲୋକାର୍ପିତ କରାଯାଇଛି

ଶ୍ରୀ ମୋଦି ପୁରୀ ଜଗତ୍ସିଂହପୁର କେନ୍ଦ୍ରାପଡ଼ା ଫୁଲବାଣୀ ବରଗଡ଼ ଓ ବଲାଙ୍ଗୀରଠାରେ ପାସ୍ପୋର୍ଟ ସେବା କେନ୍ଦ୍ରଗୁଡ଼ିକୁ ମଧ୍ୟ ଉଦ୍ଘାଟନ କରିଛନ୍ତି ସୋନପୁରଠାରେ ଏକ ସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣର ଶିଳାନ୍ୟାସ ମଧ୍ୟ ପ୍ରଧାନମନ୍ତ୍ରୀ କରିଛନ୍ତି ବୌଦ୍ଧ ଜିଲ୍ଲାର ଗନ୍ଧହରଡ଼ିଠାରେ ସିଦ୍ଧେଶ୍ୱର ମନ୍ଦିର ଓ ନୀଳମାଧବ ମନ୍ଦିରର ପୁନଃନିର୍ମାଣ ଓ ମରାମତି କାର୍ଯ୍ୟକୁ ମଧ୍ୟ ଶ୍ରୀ ମୋଦି ଉଦ୍ଘାଟନ କରିଛନ୍ତି ଏହିସବୁ ପ୍ରକ୍ସ ଗୁଡ଼ିକର ଉଦ୍ଘାଟନ ଓ ଶିଳାନ୍ୟାସ ପରେ ଶ୍ରୀ ମୋଦି ଏକ ଜନସମାବେଶରେ ଉଦ୍ବୋଧନ ଦେଲାବେଳେ କହିଛନ୍ତି ଯେ ଏହି ପ୍ରକଳ୍ପଗୁଡ଼ିକ ଖାଲି ସଡ଼ିଶାକୁ ନୁହେଁ ପଣ୍ଟିମ ଭାରତକୁ ସମୃଦ୍ଧ କରିବ

ପ୍ରଧାନମନ୍ତ୍ରୀ ବିରୋଧୀଦଳର ସମାଲୋଚନା କରିଛନ୍ତି ଦେଶର ପ୍ରାକୃତିକ ସମ୍ଭଳ ସଂକ୍ରାନ୍ତରେ ବିରୋଧୀ ଦଳକୁ କିଛି ଜଣାନାହିଁ ବିରୋଧୀଦଳ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତିକୁ ସମାଲୋଚନା କରିଛି କିନ୍ତୁ ବିଶ୍ୱର ସର୍ବୋଚ୍ଚ ଏହି ପ୍ରତିମୂର୍ତ୍ତି ଯୋଗୁଁ ବହୁସଂଖ୍ୟକ ଲୋକଙ୍କୁ ନିଯୁକ୍ତି ମିଳିଥିବା କାହାକୁ ଅଛପା ନାହିଁ ବୋଲି ଶ୍ରୀ ମୋଦି କହିଛନ୍ତି ସେ କହିଛନ୍ତି ପୂର୍ବ ସରକାରମାନଙ୍କ ତୁଳନାରେ ବିଜେପି ସରକାର ଓଡ଼ିଶାର ଅନେକ ଐତିହାସିକ ଅଟ୍ଟାଳିକାର ମରାମତି ଦିଗରେ ପଦକ୍ଷେପ ନେଇଛନ୍ତି

କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟମ ଏହି ଉହବରେ ଯୋଗଦେବେ

ଥିରୁବନନ୍ତପୁରମଠାରେ ପଦ୍ମନାଭ ସ୍ୱାମୀ ମନ୍ଦିରରେ ପ୍ରଧାନମନ୍ତ୍ରୀ ପୂଜାର୍ଚ୍ଚନା କରିବେ

ସ୍ୱାଧୀନତା ପରବର୍ତ୍ତୀ କାଳରେ ଫିଲ୍ଚ ମାର୍ଲଲ କେଏମ୍କରିପ୍ସା ପଦାଧିକ ବାହିନୀର ପ୍ରଥମ ସେନାଧ୍ୟକ୍ଷ ହୋଇଥିଲେ ନୂଆଦିଲ୍ଲୀରେ ସେନାବାହିନୀର ଜବାନମାନଙ୍କୁ ଉଦ୍ବୋଧନ ଦେଲାବେଳେ ସେନାଧ୍ୟକ୍ଷ କେନେରାଲ ବିପିନ ରାଓ୍ୱତ କହିଛନ୍ତି ପାକିସ୍ତାନ ସହ ସୀମାରେଖାରେ ସଂନ୍ତାସବାଦୀ କାର୍ଯ୍ୟକଳାପ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାପାଇଁ ସଶସ୍ତ ବାହିନୀ କଦାପି ପଛଘୁଞ୍ଚା ଦେବନାହିଁ ସେ କହିଛନ୍ତି ଦେଶର ପଣ୍ଢିମ ସୀମାନ୍ତରେ ପାକିସ୍ତାନ ସନ୍ତାସବାଦୀମାନଙ୍କୁ ଅନୁପ୍ରବେଶ କରାଉଛି ଏବଂ ଜବାନମାନେ ତା'ର ଫଳପ୍ରଦ ମୁକାବିଲା କର୍ତ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ଭେଙ୍କେୟାନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେନାଦିବସ ଉପଲକ୍ଷେ ଜବାନ ଓ ସେମାନଙ୍କ ପରିବାରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି କହିଛନ୍ତି କବାନମାନେ ହେଉଛନ୍ତି ଦେଶର ଗର୍ବ ଏବଂ ନାଗରିକମାନଙ୍କର ସ୍ୱାଧୀନତା ରକ୍ଷା କରିବାରେ ମୃଳ୍ୟନ୍ତ ଜବାନମାନଙ୍କ ଯୋଗୁଁ ନାଗରିକମାନେ ଶାନ୍ତିରେ ଶୋଇପାରୁଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି

ସୂଚନା ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋର କହିଛନ୍ତି ଆମ ଦେଶର ପ୍ରତ୍ୟେକ ଜବାନମାନଙ୍କର ସାହସ ଓ ଦୃଢ଼ ମନୋବଳ ନିଜଠାରୁ ସେବା ବଡ଼ ବୋଲି ସଂକେତ ବହନ କରୁଛି

ବିଭିନ୍ନ ଆଖଡ଼ାର ସାଧୁସନ୍ଥଙ୍କ ଦ୍ୱାରା ସାହିସ୍ନାନ ପରେ କ୍ରୁମେଳା ଆରମ୍ଭ ହୋଇଛି

ମହିଳା ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି

ମହିଳା ଶ୍ରଦ୍ଧାଳମାନଙ୍କ ପାଇଁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇଛି

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟୁମେଳା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ କୋବିନ୍ଦ କହିଛନ୍ତି କୁମ୍ଭ ମେଳା ହେଉଛି ଭାରତର ସାଂସ୍କୃତିକ ଓ ଧାର୍ମିକ ପରମ୍ପରାର ଏକ ଗୁରୁତ୍ୱପୂର୍୍ଣ୍ଣ ଅଙ୍ଗ ଏହି ମେଳା ଆୟୋଜନ ପାଇଁ ସବୁପ୍ରକାରର ସୁ ବନ୍ଦୋବସ୍ତ କରାଯାଇଥିବାରୁ ରାଷ୍ଟ୍ରପତି କେନ୍ଦ୍ର ଓ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଶଂସା କରିଛନ୍ତି

ସେମାନଙ୍କ ସ୍ନାନ ସକାଶେ ସଂଗମସ୍ଥଳୀରେ ବ୍ୟବସ୍ଥା କରାଯାଇଛି

ମକର ସଂକ୍ରାନ୍ତି ଦେଶର ବିଭିନ୍ନ ସ୍ଥାନରେ ଆଜି ମକର ସଂକ୍ରାନ୍ତି ପାଳନ କରାଯାଉଛି ଶୀତ ଋତୁ ଶେଷ ଏବଂ ଅମଳ ପର୍ବର ସମାପ୍ତି ଅବସରରେ ଏହି ପର୍ବ ପାଳନ କରାଯାଇଥାଏ ଦେଶର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ନାମରେ ଏହି ପର୍ବ ପାଳନ କରାଯାଉଛି ତାମିଲନାଡୁରେ ଏହାକୁ ପୋଙ୍ଗଲ ଗୁଜରାଟରେ ଉତ୍ତରାୟଣ ଆସାମରେ ଭୋଗାଲି ବିହୁ ଏବଂ ପଶ୍ଚିମବଙ୍ଗରେ ଏହି ପର୍ବକୁ ପୌଷ ସଂକ୍ରାନ୍ତି ନାମରେ ଏହି ପର୍ବ ପାଳନ କରାଯାଇଥାଏ

ଶ୍ରଦ୍ଧାଳୁମାନେ ବୁଡ଼ ପକାଇ ସାରି କପିଳମୁନି ମନ୍ଦିରରେ ପ୍ରଜାର୍ଚ୍ଚନା କରୁଛନ୍ତି ଏହି ପ୍ରସିଦ୍ଧ ମନ୍ଦିର ଚାରିପଟେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି

ବେଗୁସରାଇରେ ବହୁସଂଖ୍ୟକ ଲୋକ ସିମରାଇ ଘାଟରେ ବୁଡ଼ ପକାଉଥିବାର ଖବର ମିଳିଛି କର୍ଣ୍ଣାଟକରେ ବିଭିନ୍ନ ଖାଦ୍ୟଶସ୍ୟକୁ ମିଶ୍ରଣ ସହ ଖେଚୁଡ଼ି ପ୍ରସ୍ତୁତ କରାଯାଇ ଦେବତାଙ୍କୁ ପୂଜା କରାଯାଉଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ମକର ସଂକ୍ରାନ୍ତି ଉପଲକ୍ଷେ ଅଭିନନ୍ଦନ ଜଣାଇଛନ୍ତି